ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ଥିବାରୁ ଗୃହକୁ ସୁରୁଖୁରୁରେ ଚାଲିବାପାଇଁ କଂଗ୍ରେସ ଦଳ ସହଯୋଗ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନ୍ ରାଷ୍ଟ୍ରପତି ଡକ୍କର ଫ୍ରାଙ୍କ୍ ୱାଲ୍ଟର ଷ୍ଟେଇଁମେୟର୍କ ମଧ୍ୟରେ ନୂଆଦିଲ୍ଲୀରେ ବର୍ତ୍ତମାନ ଆଲୋଚନା କାରି ରହିଛି

ଜର୍ମାନ ରାଷ୍ଟ୍ରପତି ଆକି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜି କର୍ମାନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି ଦୁଇ ନେତା ଦୁଇଦେଶର କୌଶଳପୂର୍ଣ୍ଣ ଭାଗିଦାରୀକୁ ଅଧିକ ସୁଦୃତ୍ କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ବିଶ୍ୱକ୍ଷେତ୍ରରେ ଭାରତ ଏବଂ ଜର୍ମାନୀ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଜର୍ମାନ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି ସୂଚନାଯୋଗ ଗୁରୁବାରଠାରୁ ପାଞ୍ଚଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ ରାଷ୍ଟ୍ରପତି ଆସନ୍ତାକାଲି ଚେନ୍ନାଇ ପରିଦର୍ଶନରେ ଯିବେ

ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର ଦ୍ୱାରା ପ୍ରସାରଣ କରାଯିବ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଡିଡି ନିଉକ୍ର ୟୁ ଟିଉବ୍ ଚ୍ୟାନେଲରେ ମଧ୍ୟ ଏହା ଉପଲବ୍ଧ ହେବ

ଆକାଶବାଣୀ ଦ୍ୱାରା ହିନ୍ଦୀଭାଷାରେ ପ୍ରଚାରିତ ଏହି କାର୍ଯ୍ୟକ୍ରମର ଠିକ୍ ପରେ ପରେ ଏହାକୁ ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରଚାର କରାଯିବ

ଅମିତ୍ ଶାହା ଟିଡିପି ବିଜେପି ସଭାପତି ଅମିତ୍ ଶାହା କହିଛନ୍ତି ଏନ୍ଡିଏରୁ ଟିଡିପି ଅଲଗା ହେବାର ନିଷ୍ପଭି ଦୂର୍ଭାଗ୍ୟଜନକ ଏବଂ ଏକତରଫା ତେଲ୍ରଗ୍ରଦେଶମ୍ ପାର୍ଟି ମୁଖ୍ୟ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏକ ପତ୍ର ଲେଖି ଶ୍ରୀ ଶାହା କହିଛନ୍ତି ଏହି ଅଲଗା ହେବାର ନିଷ୍କଭି ରାଜ୍ୟର ବିକାଶଧାରାକୃ ରୋକିବ ଏବଂ ଏହା ଏକ ରାଜନୈତିକ ବିଚାର ପ୍ରଣୋଦିତ ପଦକ୍ଷେପ ଶ୍ରୀ ଶାହା କହିଛନ୍ତି କେନ୍ଦ୍ରରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଆନ୍ଧ୍ରପ୍ରଦେଶର ବିକାଶଧାରାକୁ ଆଗେଇ ନେବାକୁ ପ୍ରତିଶ୍ରତିବଦ୍ଧ ଅମିତ୍ ଶାହା ବିଜେପି ସଭାପତି ଅମିତ୍ ଶାହା ଆଜି କଂଗ୍ରେସ ଦଳକୁ କହିଛନ୍ତି ସରକାର ଅନାସ୍ଥା ପ୍ରସ୍ତାବକୁ ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ଥିବାରୁ ସେମାନେ ଗୃହକୁ ସୁରୁଖୁରୁରେ ଚାଲିବାକୁ ଦିଅନ୍ତୁ ଆସାମର ଗୌହାଟୀଠାରେ ବୃଥ୍ କମିଟି ସଭାପତିମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା କହିଛନ୍ତି କଂଗ୍ରେସ ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛି ସେ ଆହୁରି କହିଛନ୍ତି ବିଜେପି 'ସବ୍କା ସାଥ୍ ସବ୍କା ବିକାଶ' ଭାବନାରେ ବିଶ୍ୱାସ କରୁଥିବାବେଳେ କଂଗ୍ରେସ ଉତ୍ତର ପୂର୍ବାଞ୍ଚଳରେ କେବଳ ବିଭାଜନ ଏବଂ ଶାସନ ନୀତି ଆପଣାଉଛି

ମାଓବାଦୀ ହିଂସା ପ୍ରତିହତ କରିବାରେ ସିଆର୍ପିଏଫ୍ଙ୍କ ସଫଳତାର ଗାଥା ମନ୍ତ୍ରୀ କହିଛନ୍ତି ସେ ସିଆର୍ପିଏଫ୍ ଯବାନମାନଙ୍କୁ ଆହ୍ୱାନ କରି କହିଛନ୍ତି ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ମାଓବାଦୀମାନଙ୍କର ବିକାଶ ବିରୋଧି କାର୍ଯ୍ୟଧାରାକୁ ଲୋକଙ୍କୁ ଜଣାଇବାକୁ ପଡ଼ିବ ସିଆର୍ପିଏଫ୍ର ବହୁମୁଖୀ ଭୂମିକା ବିଷୟରେ ସେ ବକ୍ତବ୍ୟ ରଖି କହିଛନ୍ତି ଜମ୍ମୁ କାଶ୍ମୀର ଉତ୍ତର ପୂର୍ବାଞ୍ଚଳରେ ଚରମପନ୍ତ୍ରୀ ହିଂସା ହେଉଥିବା ନିର୍ବାଚନ ଅଥବା ଆଭ୍ୟନ୍ତରୀଣ ନିରାପତ୍ତା ବିଷୟରେ ସବୁବେଳେ ସିଆର୍ପିଏଫ୍କୁ ଦାୟିତ୍ୱ ଦିଆଯାଇଥାଏ

ନୂଆଦିଲ୍ଲୀରେ ଅନୁଷ୍ଠିତ ଡ୍ରଗ୍ ଲ' ଏନ୍ଫୋର୍ସମେଣ୍ଟ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ସେ ଏହି ମତପ୍ରକାଶ କରିଛନ୍ତି ଏନ୍ଫୋର୍ସମେଣ୍ଟ ଏଜେନ୍ସିମାନଙ୍କ ମଧ୍ୟରେ ଉଚିତ ସମନ୍ୟଦ୍ୱାରା ହିଁ ଏହାର ସଠିକ୍ ସମାଧାନ ହୋଇପାରିବ ଏହାକୁ ରୋକିବାପାଇଁ ଅତ୍ୟାଧୁନିକ କୌଶଳର ଆବଶ୍ୟକତା ରହିଛି

କଲ୍ଚର୍ ମିନିଷ୍ଟର୍ ସଂସ୍କୃତି ମନ୍ତ୍ରୀ ମହେ ଶର୍ମା ଆଜି କହିଚ୍ଚନ୍ତି ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ମାଧବପୁର ମେଳା ଅନନ୍ୟ ଅଟେ ନ୍ତଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଗୁକୁରାଟ୍ର ମାଧବପୁରରେ ଭଗବାନ୍ ଶ୍ରୀକୃଷ ରୁକ୍କିଣୀଙ୍କୁ ବିବାହ କରିଥିବାର ଇତିହାସ ରହିଛି ସେ କହିଛନ୍ତି 'ଏକ ଭାରତ ଶ୍ରେଷ୍ଠ ଭାରତ'ଦ୍ୱାରା ଏହି ଉହବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହ ଗୁଜୁରାଟର୍ର ସମ୍ପର୍କକୁ ଅଧିକ ନିବିଡ଼ କରିବ

ଦୂରୁ ଅଞ୍ଚଳର ସିସ୍ତାଗାମ ଗ୍ରାମରେ ସନ୍ତାସବାଦୀମାନେ ଲୁଚି ରହିଥିବାର ସ୍ଚଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷର୍ତ୍ତକାଲି ବିଳୟିତ ରାତିରେ ଖାନତଲାସୀ କାର୍ଯ୍ୟ ଅରୟ କରାଯାଇଥିଲା ଫଳରେ ଦୁଇପକ୍ଷ ମଧ୍ୟରେ ଗତରାତିରେ ଗୁଳି ବିନିମୟ ହୋଇଥିଲା

ବହୁ ମାମଲା ପଡ଼ିରହିଥିବା ଭିତରେ ଏହା ପ୍ରଥମ ମାମଲା ଭାବରେ ଏହାର ଶୁଶାଣି ଶେଷ ହୋଇଛି

ସମସ୍ତ ଅଭିଯୁକ୍ତ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ

ସୋମବାର ଦିନ ଅଦାଲତ ଲାଲୁ ଯାଦବଙ୍କୁ ଦୁର୍ନୀତି ଓ ଷଡଯନ୍ତ୍ର ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ

ୟୁପି ମାୟାବତୀ ବହ୍ରଜନ ସମାଜବାଦୀ ପାର୍ଟି ବିଏସ୍ପି ମ୍ରଖ୍ୟ ମାୟାବତୀ ଆଜି କହିଛନ୍ତି ଗତକାଲି ଉତ୍ତରପ୍ରଦେଶ ରାଜ୍ୟସଭାର ନିର୍ବାଚନ ଫଳାଫଳର କୌଣସି ପ୍ରଭାବ ତାଙ୍କ ଦଳ ଏବଂ ସମାଜବାଦୀ ପାର୍ଟି ଏସ୍ପିର ମେଣ୍ଟ ଉପରେ ପଡ଼ିବ ନାହିଁ ଏସ୍ପି ସମର୍ଥିତ ବିଏସ୍ପି ପ୍ରାର୍ଥୀ ଏବଂ କଂଗ୍ରେସ ଏବଂ ଆର୍ଏଲ୍ଡି ଏହି ନିର୍ବାଚନରେ ପରାଜିତ ହୋଇଛନ୍ତି ଆଜି ଅପରାହୁରେ ଲକ୍ଷ୍ନୌଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସୁଶ୍ରୀ ମାୟାବତୀ କହିଛନ୍ତି ବିଏସ୍ପି ଏବଂ ଏସ୍ପି ମେଣ୍ଟକ୍ତ୍ ଭାଙ୍ଗିବାପାଇଁ ବିକେପି ଷଡ଼ଯନ୍ତ୍ର କରୁଛି ଏହି ରାଜ୍ୟସଭା ନିର୍ବାଚନରେ ବିଜୟ ଲାଭ କରିବାପାଇଁ ବିକେପି ସରକାରୀ କଳର ଅପବ୍ୟବହାର କରୁଛି

ବାଚସ୍କତି କେକି କୋଲିୱାଡ୍ ମଧ୍ୟ ସେମାନଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି

ଏହି ବିଧାୟକମାନେ ଗତକାଲି ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଭୋଟ ଦେଇଥିଲେ

ପରିବେଶ ସୁରକ୍ଷା ଦିଗରେ ଏହା ତୂଣମୂଳ୍ପରର ବିଶ୍ୱର ସର୍ବବୂହତ୍ ଆନ୍ଦୋଳନ